ପିଏମ୍ ଏଜୁକେଶନ ପଲିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଓ ଉନ୍ତି ବିଷୟରେ ଉଲ୍ଲେଖ କରିଛନ୍ତି

ସଂପ୍ରତି ଲାଗୁ କରାଯାଇଥିବା ନୃଆ ଶିକ୍ଷାନୀତି ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ଯୁବଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ ଓ ସେମାନେ ସେମାନଙ୍କର ଦକ୍ଷତା ମୁତାବକ ନିଯୁକ୍ତି ପାଇପାରିବେ

ଏହା ଦେଶର ଯୁବ ଛାତ୍ଛାତ୍ୱୀମାନଙ୍କ ପାଇଁ ଅଧିକ ସ୍ତଯୋଗ ଆଶିଦେବ ସେ କହିଛନ୍ତି ପ୍ରଶାସନିକ ସଂସ୍କାର ଏବଂ ବାଳକବାଳିକା ସମାନତା ଓ ସାମାଜିକ ଅଂଶଗ୍ରହଣକୁ ଉତ୍ସାହିତ କରାଯିବା ଦ୍ୱାରା ଏହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉକ୍ସ୍ଟ ବିଦ୍ୟାର୍ଥୀମାନେ ବାହାରିବେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସତ ଅଞ୍ଚଳ ସହ ମିଶି କେନ୍ଦ୍ର ସରକାର କୋବିଡ ନାଇଷ୍ଟିନର ମୁକାବିଲା ପାଇଁ ପ୍ରସ୍ତୁତ କରୁଥିବା ରଣକୌଶଳ ଯୋଗୁଁ ଏହି ସଫଳତା ମିଳିଛି

ଓସମାନାବାଦ ଜିଲ୍ଲାର ତୁଲଜାପୁରଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ସେ କହିଛନ୍ତି ଲଗାଶ ବର୍ଷା ଯୋଗୁଁ ଫସଲର ଘଟିଥିବା କ୍ଷୟକ୍ଷତି ଯଥେଷ୍ଟ ଅଧିକ ରହିଛି ଓ ସେ ଦୃଷ୍ଟିରୁ ମହାରାଷ୍ଟ୍ର ସରକାରଙ୍କ ପାଇଁ ଋଣ ଆଣିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ ସେ କହିଛନ୍ତି ଫସଲର ବ୍ୟାପକ କ୍ଷତି ଘଟିଛି ଓ ସେ ଦୃଷ୍ଟିରୁ ଫସଲବୀମା ଯୋଜନାର ନିୟମରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଦେଖାଦେଇଛି ଶ୍ୱୀ ପାୱାର କହିଛନ୍ତି ଏହି ବର୍ଷା କୃଷକମାନଙ୍କର ବ୍ୟାପକ କ୍ଷତି ଘଟାଇଛି ଓ ସେ ଦୃଷ୍ଟିରୁ ସେମାନଙ୍କୁ ଏହି ସଂକଟ ଅବସ୍ଥାରୁ ମୁକୁଳାଇବା ଅତ୍ୟନ୍ତ ଅପରିହାର୍ଯ୍ୟ ଓସମାନାବାଦର ଆଖୁ ଫସଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି

ଜାବଡେକର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ବାୟୁପୟଦୃଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏକ ଫେସ୍ବୁକ୍ ଲାଇଭ୍ କାର୍ଯ୍ୟକ୍ରମରେ ଅଶଗ୍ରହଣ କରି ଶ୍ରୀ ଜାବଡେକର କହିଛନ୍ତି ପ୍ରଦୂଷଣ ପ୍ରତ୍ୟେକ ଦେଶ ପାଇଁ ଏକ ବଡ଼ ସମସ୍ୟା ହୋଇ ରହିଛି ଓ ଭାରତରେ ବାୟୁ ପ୍ରଦୃଷଣର ମୁଖ୍ୟ କାରଣ ଯାନବାହାନ ଚଳାଚଳ ଶିଳ୍ପସଂସ୍ଥା ବର୍ଜ୍ୟବସ୍ତୁ ପରିଚାଳନା ଧୂଳି ଓ ଫସଲର ଅବଶେଷ ଜଳାଇବା ରହିଛି ସେ କହିଛନ୍ତି ବାୟୁପ୍ରଦୃଷଣ ସମସ୍ୟାର ସମାଧାନ କମ୍ ସମୟ ମଧ୍ୟରେ କରାଯାଇ ପାରିବ ନାହିଁ ଏଥିପାଇଁ କ୍ରମାଗତ ଉଦ୍ୟମ କାରି ରଖିବାକୁ ହେବ ଯେଉଁସବୁ କାରଣରୁ ବାୟୁପ୍ରଦୃଷଣ ହେଉଛି ସେଗୁଡ଼ିକୁ ଲୋପ କରାଯାଇ ଏହା ଉପରେ ନିୟନ୍ତ୍ରଣ କରାଯାଇ ପାରିବ

ଅଧିକର୍ ଅଧିକ ସହରରେ ଇ ବସ୍ ଓ ମେଟ୍ରୋ ଟ୍ରେନ୍ଗୁଡ଼ିକର ଚଳାଚଳ ଯୋଗୁଁ ପ୍ରଦୃଷଣ ମାତ୍ରା କମ୍ ହେଉଛି

ଲୋକମାନଙ୍କ ମଧ୍ୟରେ ଇ ଯାନର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ଓ ସେ ନିଜେ ମଧ୍ୟ ଏକ ଇ ଯାନ ବ୍ୟବହାର କରୁଛନ୍ତି ମନ୍ତ୍ରୀ ବାୟୁପ୍ରଦୃଷଣ କମ୍ କରିବାରେ ଲୋକମାନଙ୍କ ସକ୍ରିୟ ଅଂଶ ଗ୍ରହଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଯେତେବେଳେ ସ୍ୟବ ସେତେବେଳେ ଲୋକମାନେ ସାଇକେଲ ବ୍ୟବହାର କରିବା କିମ୍ବା ଚାଲିକରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚବାକୁ ପ୍ରଚେଷ୍ଟା କରିବା ଆବଶ୍ୟକ ଏହାଛଡ଼ା ଅଧିକ ବୃକ୍ଷରୋପଣ ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଅଧିକ ବୃକ୍ଷ ରୋପଣ କରାଗଲେ ଏହା ପ୍ରଦୃଷଣ କମ୍ କରିପାରିବ

ମନ୍ତ୍ରୀ କହିଛନ୍ତି ଏକ ସମସ୍ୟାକୁ ଗ୍ରହଣ କରାଯିବା ଦ୍ୱାରା ଏହାର ସମାଧାନ ଦିଗରେ ତାହା ପ୍ରଥମ ପଦକ୍ଷେପ ସାବ୍ୟସ୍ତ ହୋଇଥାଏ ବାୟୁ ପ୍ରଦୃଷଣ ବିଷୟରେ ଜାଶିବା ପାଇଁ 'ସମୀର ଆପ୍' ଡାଉନ୍ଲୋଡ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏହା ଦେଶର ବିଭିନ୍ନ ସହରର ବାୟୁ ପ୍ରଦୂଷିତ ଅଞ୍ଚଳଗୁଡ଼ିକ ବିଷୟରେ ସଂପୂର୍ଣ୍ଣ ସ୍କଚନା ପ୍ରଦାନ କରିଥାଏ

ଏହି କ୍ଷେପଣାସ୍ତ ଆରବ ସାଗରସ୍ଥିତ ଏହାର ଲକ୍ଷ୍ୟକୁ ଭେଦ କରିଥିଲା କ୍ଷେପଣାସ୍ତ୍ର ଏହାର ଲକ୍ଷ୍ୟଭେଦ କରିବାରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏଥିପାଇଁ ଡିଆର୍ଡି ଓ ଭାରତୀୟ ନୌବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି

ସେ କହିଛନ୍ତି ଏହି କ୍ଷେପଣାସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀକୁ ଅଧିକ ଶକ୍ତିଶାଳୀ କରିବ

ତ୍ରିଙ୍କୁମାଳୀ ଉପକୂଳରେ ଏହି ସମରାଭ୍ୟାସ ଚାଲିବ ଓ ଏହା ତିନିଦିନ ପର୍ଯ୍ୟନ୍ତ କାରି ରହିବ

ଶ୍ରୀଲଙ୍କା ନୌବାହିନୀର ରିଅର୍ ଆଡମିରାଲ୍ ବନ୍ଦରା କୟତିଳକା ଏହି ସମରାଭ୍ୟାସରେ ଶ୍ରୀଲଙ୍କା ପକ୍ଷରୁ ନେତୃତ୍ୱ ନେବେ ଭାରତୀୟ ନୌବାହିନୀ ପକ୍ଷରୁ ରିଅର୍ ଆଡମିରାଲ୍ ସଂଜୟ ବାହାୟନ ଏହି ସମରାଭ୍ୟାସ ନେତୃତ୍ୱ ନେଉଛନ୍ତି ପ୍ରତିରକ୍ଷାମନ୍ତ୍ରୀ କହିଚ୍ଚନ୍ତି ଭାରତୀୟ ନୌବାହିନୀ ଆଡଭାନ୍କଡ୍ ଲାଇଟ୍ ହେଲିକପୂର ଚେତକ୍ ହେଲିକପୂର ଡୋର୍ନିଅର ସାମୁଦ୍ରିକ ପହରା ଯୁଦ୍ଧ ବିମାନ ସମରାଭ୍ୟାସରେ ଅଂଶଗ୍ରହଣ କରୁଛି